ରୋଜର୍ ଫେଡେରର୍ ୱିମ୍ବଲ୍ଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ନୋଭାକ୍ ଜୋକୋଭିଚ୍ଙ୍କୁ ଭେଟିବେ

ଉଭୟ ପକ୍ଷର ଉଚ୍ଚସ୍ତରୀୟ ପ୍ରତିନିଧିମାନେ ଅଟାରି ୱାଘା ସୀମାନ୍ତରେ ଏହି କଥାବାର୍ତ୍ତା ଚଳାଇଛନ୍ତି ଭାରତ ସୀମାରୁ ପାକିସ୍ତାନ ଭିତରେ ଥିବା କର୍ତ୍ତାରପୁର ଗୁରୁଦ୍ୱାରକୁ ସଂଯୋଗ ପଥ ନିର୍ମାଣ ଏବଂ ସ୍ୱତନ୍ତ୍ର ଦିବସ ଓ ଉତ୍ସବାନୁଷ୍ଠାନରେ ଭାରତରୁ କେତେ ତୀର୍ଥଯାତ୍ରୀଙ୍କୁ ଗୁରୁଦ୍ୱାରକୁ ଯିବାପାଇଁ ଅନୁମତି ମିଳିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ଚାଲିଛି କଥାବର୍ତ୍ତା ସମୟରେ ଏହି କରିଡର୍ର ନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଭାରତ ପ୍ରଶ୍ନ ଉତ୍ଥାପନ କରିବ ଏହା ଦାୟିତ୍ୱରେ କିଏ ରହିବ ଓ ଏହା କିପରି ପରିଚାଳିତ ହେବ ସେ ବିଷୟରେ ନିଷ୍ପତ୍ତି ଗ୍ରହଣ କରାଯିବ ଏହି ପ୍ରକ୍ସ ନିର୍ମାଣପାଇଁ ଯେଉଁ କମିଟି ଗଠନ ହୋଇଥିଲା ସେଥିରେ ଜଣେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ସମର୍ଥକଙ୍କୁ ପାକିସ୍ତାନ ସଭ୍ୟ ରଖିଥିବାରୁ ଭାରତ ତାହାର ପ୍ରତିବାଦ କରିଥିଲା ଏହା ଫଳରେ ସେହି ବ୍ୟକ୍ତିଙ୍କୁ କମିଟିରୁ ହଟାଇ ଦିଆଯାଇଛି

ସେଠାରେ ଶିଖଧର୍ମର ପ୍ରତିଷ୍ଠାତା ଗୁରୁ ନାନକଦେବ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ଶିଖ ତୀର୍ଥଯାତ୍ରୀଙ୍କୁ ଏହି ପୀଠ ଦର୍ଶନ ପାଇଁ ସୁବିଧା ଦେବାକୁ ଦୁଇ ପକ୍ଷ ରାଜି ହେବା ପରେ ଭାରତରୁ ଏକ ପ୍ରବେଶ ପଥ ଏହି ଗୁରୁଦ୍ୱାର ପର୍ଯ୍ୟନ୍ତ ନିର୍ମାଣ କରିବାକୁ ବିଚାର କରାଯାଇଛି ଏହି ପଥର ନିରାପତ୍ତା ସହିତ କୌଣସି ପ୍ରକାର ବୃଝାମଣା ହେବ ନାହିଁ ବୋଲି ଭାରତ ସ୍ୱଷ୍ଟ କରିଦେଇଛି ଉଚ୍ଚ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଏହି କରିଡ଼ରର ନିରାପତ୍ତା ରକ୍ଷା କରିବାପାଇଁ ଭାରତ ଗୁରୁତ୍ୱ ଦେଇଛି ଏହି କରିଡର୍ର ଭାରତ ପାର୍ଶ୍ୱରେ ଥିବା ଅଂଶରେ ଏକ ଚାରି କେନ୍ ବିଶିଷ୍ଟ ରାଜପଥ ନିର୍ମାଣ କରାଯାଉଛି ସୀମାନ୍ତରେ ନଦୀ ଉପରେ ଏକ ସେତୁ ନିର୍ମାଣ କାର୍ଯ୍ୟ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ସହିତ ପାକିସ୍ତାନ ତା' ଅଞ୍ଚଳ ଭିତରେ ସେତ୍ ଓ ସଡ଼କ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରୁ ବୋଲି ଭାରତ ପ୍ରସ୍ତାବ ଦେଇଛି

ବିଭିନ୍ନ ସ୍ଥାନରେ ରାସ୍ତା ଓ ଛୋଟ ବଡ଼ ସେତୁ ଧୋଇ ଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ଅଧିକାଂଶ ସ୍ଥାନରେ କାଠପୋଲଗୁଡ଼ିକ ଭାସିଯାଇଛି

ଏହାର ସୁଯୋଗ ନେଇ ବେଆଇନ ଶିକାରର ସମ୍ଭାବନା ବୃଦ୍ଧି ପାଇଛି ସେଥିପାଇଁ କର୍ତ୍ତୃପକ୍ଷ କଡ଼ା ନଜର ରଖିଛନ୍ତି

ସେନା ଏନ୍ଡିଆର୍ଏଫ୍ ଏସ୍ଡିଆର୍ଏଫ୍ ଓ ସ୍ଥାନୀୟ ଲୋକମାନଙ୍କୁ ବିଭିନ୍ନ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ଶିଶୁ ଖାଦ୍ୟ ସମେତ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଓ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଛି ରାଜ୍ୟର ମନ୍ତ୍ରୀମାନେ ବିଭିନ୍ନ ଅଞ୍ଚଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ବିହାର ଫ୍ଲୁଡ୍ ବିହାରର ଆହୁରି ଅନେକ ଅଞ୍ଚଳ ପଣ୍ଟିମ ଚମ୍ପାରନ୍ ପୂର୍ବ ଚମ୍ପାରନ୍ କଟିହାର୍ ମୁକ୍କାଫର୍ପୁର ସହର୍ସା ସୁପଉଲ ଭାଗଲପୁର ଏବଂ ପୁର୍ଷିଆ ଜିଲ୍ଲାରେ ବନ୍ୟାଜଳ ପ୍ରବେଶ କରିଛି ଗତ ରାତିରେ କୋଶି ବ୍ୟାରେଜ୍ର ସମସ୍ତ ଗେଟ୍ ଖୋଲି ଦିଆଯାଇଛି

ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡ଼ା ଧଷି ଦେଶର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ଲଗାଶ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଥିବାର ଖବର ମିଳିଛି ଦେଶର ଦକ୍ଷିଣ ତରାଇ ଅଞ୍ଚଳରେ ବର୍ଷା ଓ ବନ୍ୟା ଯୋଗୁଁ ହଜାର ଘର ଭାଙ୍ଗିଛି

ସେଣ୍ଟର ଫ୍ଲୁଡ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ଦେଶର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ସମୀକ୍ଷା ବୈଠକରେ ରାଜ୍ୟଗୁଡ଼ିକର ପ୍ରସ୍ତୁତି ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ତା' ସହ ଜଡ଼ିତ ସଂସ୍ଥାଗୁଡ଼ିକର କାର୍ଯ୍ୟ ମଧ୍ୟ ସମୀକ୍ଷା ହୋଇଛି ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବା ପାଇଁ ବରିଷ୍ଣ ଅଧିକାରୀମାନଙ୍କୁ ଶ୍ରୀ ଶାହା ନିର୍ଦ୍ଦେଶ ଦେଇଛନ୍ତି

ନିର୍ଦ୍ଧାରିତ କକ୍ଷପଥରେ ଚନ୍ଦ୍ରଯାନକୁ ଏହି ରକେଟ୍ ପହଞ୍ଚାଇବା ପରେ ଇସ୍ରୋର ବୈଜ୍ଞାନିକମାନେ ଦୂର ନିୟନ୍ତ୍ରଣ ବ୍ୟବସ୍ଥାରେ ଏହାର କକ୍ଷପଥର ଦୂରତ୍ୱ ବୃଦ୍ଧି କରିବେ କ୍ରମଶଃ ଏହି ଯାନଟି ପୃଥିବୀର କକ୍ଷପଥରୁ ବାହାରକୁ ଯାଇ ଚନ୍ଦ୍ରର ପ୍ରଭାମଣ୍ଡଳ ପରିସରରେ ରହିବ

ଚନ୍ଦ୍ରର ପୂଷ୍ପଭାଗର ଗଠନ ଜଳର ଉପଳହ୍ୱତା ଓ ଏହାର ଭୂମିର୍ପ ସମ୍ପର୍କରେ ଏହି ଦୁଇ ଯାନ ବିକ୍ରମ ଓ ରୋଭର୍ ପ୍ରଜ୍ଞାନ ତଥ୍ୟ ସଂଗ୍ରହ କରିବେ

ଚନ୍ଦ୍ରପୃଷ୍ଠରେ ଏହି ଯାନ ଅବତରଣ କଲେ ଭାରତକୁ ବିଶ୍ୱରେ ଚତୁର୍ଥ ଦେଶ ଭାବେ ମର୍ଯ୍ୟାଦା ମିଳିବ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀହରିକୋଟାରେ ଏହି ଐତିହାସିକ ଯାତ୍ରା ଦେଖିବାର କାର୍ଯ୍ୟକ୍ରମ ରହିଛି

ଆସନ୍ତାକାଲି ବିକେପି ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥାପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି

ବିଧାନସଭା ସଭ୍ୟ ପଦରୁ ଇସଫା ଦେଇଥିବା ଗୃହନିର୍ମାଣ ମନ୍ତ୍ରୀ ଏମ୍ ନାଗରାଜଙ୍କୁ ବୁଝାଶୁଝା କରିବାପାଇଁ ଗତକାଲି ମେଙ୍କର ନେତାମାନେ ବିଶେଷ ଉଦ୍ୟମ କରିଥିଲେ

ବାଚସ୍କତି ସେମାନଙ୍କ ଇସ୍ତଫା ଗ୍ରହଣ କରୁ ନ ଥିବା ବିଷୟ ଦର୍ଶାଇଛନ୍ତି ସେହିଭଳି ବିଧାୟକ ରାମଲିଙ୍ଗ ରେଡ୍ଗୀ ମୁନିରତ୍ନମ୍ ରୋଶନ୍ ବେଗ୍ ଏବଂ ଡକ୍ଟର ସୁଧାକରଙ୍କୁ ସେମାନଙ୍କ ସ୍ରସ୍ତଫା ପତ୍ର ପ୍ରତ୍ୟାହାର କରିବାପାଇଁ ସେମାନଙ୍କୁ ବୁଝାଶୁଝା କରାଯାଉଛି ସେମାନଙ୍କ ମଧ୍ୟରୁ କେବଳ ରାମଲିଙ୍ଗା ରେଡ଼ୁୀ କହିଛନ୍ତି ଆସନ୍ତାକାଲି ସେ ବିଧାନସଭା ବୈଠକରେ ଯୋଗ ଦେବେ ଏବଂ ବାଚସ୍କତିଙ୍କୁ ଭେଟି ନିକର ଇସଫା ପତ୍ର ସମ୍ପର୍କରେ କଥାବାର୍ଭା କରିବେ

ଛତିଶଗଡ଼ ମାଓଇଷ୍ଟ ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ସୁରକ୍ଷା ବାହିନୀ ସହ ସଂଘର୍ଷରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି ଆଜି ସକାଳୁ ଜିଲ୍ଲାର କିରଣ୍ଟୁଲ୍ ଅଞ୍ଚଳରେ କିଲ୍ଲା ରିଜର୍ଭ ଗାର୍ଡ଼ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଡିଆର୍ଜି ଦଳ ଘଟଣାସ୍ଥଳରୁ ମାଓବାଦଙ୍କ ମୃତଦେହ ଏବଂ ଦୁଇଟି ଅସ୍ତ କବତ କରିଛି

ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳେ ଆନ୍ଧ୍ରପ୍ରଦେଶର ତିରୁମାଲାଠାରେ ଭଗବାନ୍ ଭେଙ୍କଟେଶ୍ୱରଙ୍କ ମନ୍ଦିରରେ ପ୍ରଜାର୍ଚ୍ଚନା କରିଛନ୍ତି

କ୍ରିକେଟ୍ ଡବ୍ଲ୍ୟସି ଆଇସିସି କ୍ରିକେଟ୍ ବିଶ୍ୱକପ୍ର ଆଜି ଫାଇନାଲ୍ ମ୍ୟାଚ୍ରେ ଇଂଲଣ୍ଡ ନ୍ୟୁଜିଲାଣ୍ଡ୍କୁ ଭେଟିବ ଇଂଲଣ୍ଡ ଆଜି ଚତ୍ର୍ଥଥର ଲାଗି ବିଶ୍ୱକପ୍ ଫାଇନାଲ୍ରେ ଅବତୀର୍ଷ ହେଉଥିବାବେଳେ ନ୍ୟୁଜିଲାଣ୍ଡ୍ ଦ୍ୱିତୀୟ ଥରପାଇଁ ଫାଇନାଲ୍ ମ୍ୟାଚ୍ ଖେଳିବ

ମହିଳା ସିଙ୍ଗଲ୍ସ୍ରେ ବିଶ୍ୱର ସପ୍ତମ ମାନ୍ୟତାପ୍ରାପ୍ତ ଖେଳାଳି ସିମୋନା ହାଲେପ୍ ଚଳିତବର୍ଷର ଟାଇଟଲ୍ ବିଜୟୀ ହୋଇଛନ୍ତି